ଅର୍ଥନୈତିକ ନୀତିରେ ଲୋକମାନଙ୍କୁ ଅଗ୍ରାଧିକାର ଦେବାକୁ କହିଛନ୍ତି ଜାମ୍ମୁ କାଶ୍ମୀରର ଷଷ୍ଠ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ମତଦାନ ଚାଲିଛି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏଚ୍ଡବ୍ୟୁବୁଶଙ୍କର ପରଲୋକ ଘଟିଛି

ଆନ୍ତର୍ଜାତିକ ସଂଗଠିତ ଅପରାଧ ବିର୍ତ୍ଧରେ କାତିସଂଘ ରାଜିନାମାକୁ କାର୍ଯ୍ୟକାରୀ କରିବା ସକାଶେ ଏକ ବ୍ୟବସ୍ଥା ସ୍ଥାପନ ପାଇଁ ସମ୍ମିଳିତ ଉଦ୍ୟମ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି

ଏହାଫଳରେ ପଳାତକ ଅର୍ଥନୈତିକ ଅପରାଧୀ ମାନଙ୍କଠାରୁ ଅର୍ଥ ଆଦାୟ କରାଯାଇପାରିବ ଅର୍ଥନୈତିକ ନୀତି ପ୍ରଣୟନ ସମୟରେ ଜନସାଧାରଣଙ୍କୁ ଅଗ୍ରାଧିକାର ଦେବାପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଜନଧନ ଯୋଜନା ମୁଦ୍ରାଋଣ ଯୋଜନା ଓ ଷ୍ଟାଟ୍ଅଫ୍ ଇଞ୍ଜିଆ ଯୋଜନା ଭଳି ତାଙ୍କ ସରକାରଙ୍କ ବହୁ ମୁଖ୍ୟ ଯୋଜନାଗୁଡ଼ିକ ବିଷୟରେ ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି ସାମୁହିକ ଅର୍ଥନୈତିକ ଅଭିବୃଦ୍ଧି ହାସଲ ପାଇଁ ତାଙ୍କ ସରକାର ଦ୍ୱାରା ଏହିସବୁ ଯୋଜନା ଆରମ୍ଭ କରାଯାଇଥିଲା ମହିଳାମାନଙ୍କ କ୍ଷମତାପୂର୍ଣ୍ଣ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସଂକ୍ରାନ୍ତରେ ସେ ମତବ୍ୟକ୍ତ କରିଛନ୍ତି ପୂର୍ବରୁ ଶିଖର ବୈଠକରେ ଯୋଗଦେବା ଅବସରରେ ସେ ବ୍ରିକ୍ୱ ନେତାମାନଙ୍କ ସହ ଅଣଆନୁଷ୍ଠାନିକ କଥାବାର୍ତ୍ତାରେ ଯୋଗ ଦେଇଥିଲେ ନୀତିଭିତ୍ତିକ ବହୁରାଷ୍ଟ୍ରୀୟ ବାଣିଜ୍ୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସମର୍ଥନ ଦେବାକୁ ବ୍ରିକ୍ସ ସଦସ୍ୟ ଦେଶମାନେ ସେମାନଙ୍କର ପ୍ରତିଶ୍ରତିକୁ ଦୋହରାଇଥିଲେ ସ୍ୱଚ୍ଚ ପକ୍ଷପାତବିହୀନ ତଥା ଉନ୍ଗକ୍ତ ବାଶିଜ୍ୟ ଲକ୍ଷ୍ୟରେ ବିଶ୍ୱ ବାଣିଜ୍ୟ ସଂଗଠନ ଦ୍ୱାରା ଏହି ନୀତି ପ୍ରଣୟନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ ଓ କାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମଧ୍ୟରେ ସର୍ବପ୍ରଥମ ତ୍ରିପକ୍ଷୀୟ ବୈଠକରେ ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳର ସମୃଦ୍ଧି ଓ ସେଠାରେ ଶାନ୍ତି ସ୍ଥାପନ ପାଇଁ ଉନ୍କକ୍ତ ସାମୁହିକ ତଥା ନୀତିଭିତ୍ତିକ ବ୍ୟବସ୍ଥାର ଆବଶ୍ୟକତା ପ୍ରତି ସେମାନେ ଏକମତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ଆଜି ତାଙ୍କ ଆର୍ଜେଣ୍ଟିନା ଗସ୍ତ ଶେଷ କରିବା ପୂର୍ବରୁ ବିଶ୍ୱ ନେତୃବୃନ୍ଦଙ୍କ ସହ ଅନେକ ଦ୍ୱିପକ୍ଷୀୟ କଥାବାର୍ତ୍ତାରେ ଯୋଗଦେବେ ସେ ଜର୍ମାନୀ ଚାନ୍ସେଲର ଆର୍ଜେଣ୍ଟିନା ରାଷ୍ଟ୍ରପତି ଓ ଫ୍ରାନ୍ସ ଦକ୍ଷିଣ ଆଫ୍ରିକା ଏବଂ ସ୍ୱେନ୍ ରାଷ୍ଟ୍ରପତିଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବେ ସେ ମଧ୍ୟ ଜାମାଇକା ଓ ନେଦରଲ୍ୟାଣ୍ଡସ ପ୍ରଧାନମନ୍ତ୍ରୀ ଓ ୟୁରୋପୀୟ ପରିଷଦ ଏବଂ ୟୁରୋପୀୟ କମିଶନ ସଭାପତିଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟସ୍ଟଚୀ ରହିଛି

ଜାମ୍ମୁ ଡିଭିଜନରେ ସକାଳୁ ମତଦାନ ମନ୍ତର ଭାବେ ଆରମ୍ଭ ହୋଇଥିଲା ଲୋକମାନେ ଲମ୍ଘା ଧାଡ଼ିରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା

କାଶ୍ମୀର ଡିଭିଜନରେ ସକାଳୁ ମତଦାନ ମନ୍ଦୁର ଥିବାର ଜଣାପଡିଛି ଧୀରେ ଧୀରେ ବହ୍ରସଂଖ୍ୟାରେ ଲୋକମାନେ ଆସି ମତଦାନ କର୍ରଛନ୍ତି

କ୍ୟାମ୍ପନିଂ ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ମତଦାନ ଆଉ ସପ୍ତାହେରୁ କମ୍ ସମୟ ବାକିଥିବାବେଳେ ଉଭୟ ରାଜ୍ୟରେ ନିର୍ବାଚନ ପ୍ରଚାର ଖୁବ୍ ଜୋର୍ସୋର୍ରେ ଚାଲିଛି ବଡବଡ ରାଜନୈତିକ ଦଳଗୁଡ଼ିକର ତୁଙ୍ଗ ନେତାମାନେ ବିଭିନ୍ନ ସ୍ଥାନରେ ନିର୍ବାଚନ ସଭା ଗୁଡ଼ିକରେ ଉଦ୍ବୋଧନ ଦେଉଛନ୍ତି ରାଜସ୍ଥାନରେ ବିଜେପି ସଭାପତି ଅମିତ ଶାହା ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ କଂଗ୍ରେସ ନେତା ଅଶୋକ ଗେହଲତ ଓ ସଚିନ ପାଇଲଟ ଏବଂ ରାଷ୍ଟ୍ରୀୟ ଲୋକଦଳ ସଭାପତି ଅଜିତ ସିଂହ ବିଭିନ୍ନ ସ୍ଥାନରେ ର୍ୟାଲି ଗୁଡ଼ିକରେ ଉଦ୍ବୋଧନ ଦେଉଛନ୍ତି

ବଡବଡ ରାଜନୈତିକ ଦଳଗୁଡ଼ିକର ପ୍ରମୁଖ ନେତାମାନେ ପ୍ରଚାର କୋର୍ସୋର୍ରେ ଚଳାଇଛନ୍ତି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୁଖ୍ୟ ଦଳଗୁଡ଼ିକ ମଧ୍ୟରେ ତେଲେଙ୍ଗାନା ରାଷ୍ଟ୍ରସମିତି କଂଗ୍ରେସ ବିଜେପି ଓ ତେଲୁଗୁଦେଶମ ପାର୍ଟି ରହିଛନ୍ତି

ଟିଆର୍ଏସ୍ ମୁଖ୍ୟ ଚନ୍ଦ୍ରଶେଖର ରାଓ ବିଜେପି ଓ କଂଗ୍ରେସର ସମାଲୋଚନା କରି ତାଙ୍କ ଦଳକୁ ପୁନର୍ବାର ବିଜୟୀ କରିବା ପାଇଁ ଭୋଟରମାନଙ୍କୁ ନିବେଦନ କରିଛନ୍ତି ରାଜ୍ୟକୁ ଏକ ଉନ୍ନତ ରାଜ୍ୟରେ ପରିଣତ କରିବା ପାଇଁ ତାଙ୍କର କାର୍ଯ୍ୟକୁ ଜାରି ରଖିବା ସକାଶେ ସୁଯୋଗ ଦେବାକୁ ସେ ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟରୁ ଟିଆର୍ଏସ୍ ଶାସନର ଅବସାନ ଘଟାଇବା ପାଇଁ ମତଦାନ କରିବାକୁ କଂଗ୍ରେସ ନେତୃତ୍ୱର ପ୍ରଜା କୃଟମୀ ଭୋଟରମାନଙ୍କୁ ଅନୁରୋଧ କରିଛି ଟିଆର୍ଏସ୍ ମୁଖ୍ୟ ସିବିଆଇ ତଦନ୍ତରୁ ରିହାତି ପାଇବା ପାଇଁ ବିଜେପି ସହ ସାଲିସ୍ କରିଥିବାର ମେଣ୍ଟ ଦୋଷାରୋପ କରିଛି

ଏ ସମ୍ପର୍କରେ ପରିବାର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି

ଦେଶକୁ ଉଚିତ୍ ମାର୍ଗରେ ପରିଚାଳିତ କରିବା ଦିଗରେ ସେ ଜନନାୟକ ଏବଂ ରାଷ୍ଟ୍ରନୀତିଜ୍ଞରୁ ଦାୟିତ୍ୱ ନିର୍ବାହ କରିଥିଲେ

ଏହା ନହେଲେ ଲୋକମାନେ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସହାୟତା ପାଇପାରିବେ ନାହିଁ ଭାରତୀୟ ଷ୍ଟେଟ୍ବ୍ୟାଙ୍କ ଦ୍ୱାରା ଭାରତୀୟ କ୍ରାତୀୟ ପେମେଣ୍ଟ ନିଗମକୁ ଲେଖାଯାଇଥିବା ଚିଠିକୁ ବିଚାରକୁ ନେଇ ୟୁଆଇଡିଏଆଇ ପକ୍ଷରୁ ଏହି ସ୍ୱଷ୍ଟୀକରଣ ଦିଆଯାଇଛି ଭାରତୀୟ ଷ୍ଟେଟ୍ବ୍ୟାଙ୍କ ଏନ୍ପିସିଆଇକୁ ଏକ ଚିଠି ଲେଖି ଆଧାରଭିଭିକ ପେମେଣ୍ଟ ବ୍ୟବସ୍ଥା ବନ୍ଦ କରିବା ପାଇଁ ନିଜର ଇଚ୍ଛା ବିଷୟ ଜଣାଇଥିଲା ଏହି ବ୍ୟବସ୍ଥା ଜାରି ରଖାଗଲେ ସୁପ୍ରିମକୋର୍ଟଙ୍କ ରାୟର ବିରୁଦ୍ଧାଚରଣ ହେବ ବୋଲି ଷ୍ଟେଟ୍ବ୍ୟାଙ୍କ ଦର୍ଶାଇଥିଲା ସୁପ୍ରିମକୋର୍ଟ ତାଙ୍କର ଏକ ରାୟରେ ଆଧାର ନମ୍ଘରର ବ୍ୟବହାର ଉପରେ କଟକଣା ଲାଗୁ କରିଥିଲେ ଆୟକର ରିଟର୍ଣ୍ଣ ଦାଖଲ ପ୍ୟାନ୍ ନମ୍ଘର ଓ କଲ୍ୟାଣମୂଳକ ଯୋଜନା ଗୁଡ଼ିକର ସହାୟତା ପାଇବା ଆଦି କ୍ଷେତ୍ରରେ ଆଧାର ନମ୍ଘରକୁ ବ୍ୟବହାର କରିବା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ

ବିଶ୍ୱର ଲୋକମାନଙ୍କୁ ସମ୍ମିଳିତ ହୋଇ ଏଚ୍ଆଇଭି ବିପକ୍ଷରେ ସଂଗ୍ରାମ କରିବା ଓ ଏଡ୍ସରେ ଆକ୍ରାନ୍ତ ଲୋକାମାନଙ୍କ ପ୍ରତି ସମର୍ଥନ ଦେବା ଏହି ଦିବସ ପାଳନର ମୃଳଲକ୍ଷ୍ୟ

ସେହିପରି ରାତି ସାତଟାରେ ହେବାକୁ ଥିବା ଅନ୍ୟ ଏକ ମ୍ୟାଚ୍ରେ ପାକିସ୍ତାନ ଓ ଜର୍ମାନୀ ମଧ୍ୟରେ ମୁକାବିଲା ହେବ